ବାଜପେୟୀଙ୍କ ପାଳିତା କନ୍ୟା ମୁଖାଗି ଦେଇଥିଲେ ଏହାସହିତ ସାରା ଦେଶର ଜନତା ଆଜି ନିଜର ମହାନ୍ ନେତାଙ୍କୁ ଦେଇଛନ୍ତି ଅଶୁଳ ବିଦାୟ

ରାଷ୍ଟ୍ରପତିଙ୍କ ପରେ ଭୁଟାନ ରାଜା ବାଜପେୟୀଙ୍କୁ ଶ୍ରଦ୍ବାସ୍ସମନ ଅର୍ପଣ କରିଥିଲେ

ଅଧିକାଂଶ ରାଜ୍ୟ ଆଜି ଦିନଟିକୁ ଛୁଟି ଘୋଷଣା କରିଛନ୍ତି ଭାରତରୁ ଓ ବିଦେଶରୁ ବହୁ ନେତା ବାକପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙିୟା ନାଇଡୁ ଓ ପ୍ରଧାନମନ୍ତୀ ନରେନ୍ଦ ମୋଦି ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ରାଜନାଥ ସିଂ ଅରୁଶ୍ କେଟ୍ଲୀ ରବିଶଙ୍କର ପ୍ରସାଦ ଓ ରାମବିଳାସ ପାଶ୍ୱାନ୍ଙ୍କ ସମେତ ବହୁ କେନ୍ଦ୍ରମନ୍ତୀ ବାଜପେୟୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି

ଜିଲ୍ଲା ପ୍ରାଶାସନ ତରଫରୁ ରିଲିଫ ସାମଗ୍ରୀ ଦିଆଯିବା ସହ ଓଡ୍ରାଫ ଟିମ୍କୁ ସଜାଗ ରଖାଯାଇଛି